ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକମାନେ ଏହାକୁ ନେଇ ଆଜି ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି

ପ୍ରଶାସନ ପକ୍ଷରୁ ଆରପିଡିସିଏ ବୈଠକ ମଧ୍ୟ ବସୁ ନାହି

ବିଜେପି ବିଧାୟକ ଜୟ ନାରାୟଣ ମିଶ୍ର ମଧ୍ୟ ଶ୍ରୀ ମହାନ୍ତିଙ୍କ କଥାକୁ ସମର୍ଥନ କରିଥିଲେ

ସେ କହିଛନ୍ତି ଯେ ଅବକାରୀ କମିଶନର ଭାବେ ଜଣେ ଆଇଏଏସଙ୍ଙୁ ଦାୟିତ୍ୱ ଦେବାର ବ୍ୟବସ୍ଥା ଥିବାବେଳେ ଆଶୀଷ ସିଂହଙ୍କ ଭଳି ଜଶେ ଆଇପିଏସଙ୍କୁ ଏହି ଦାୟିତ୍ୱରେ କାହିଁକି ରଖାଯାଇଛି